ଝାଡ଼ଖଣ୍ଡ ଇଲେକ୍ସନ୍ ଆଜି ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି

ଏହିସବୁ ଅଞ୍ଚଳ ନକ୍କଲ ଅଧ୍ୟୁଷିତ ହୋଇଥିବାରୁ ଭୋଟ ଗ୍ରହଣ ପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଅପରପକ୍ଷରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କଂଗ୍ରେସ ଓ ଆର୍କେଡିର ମିଳିତ ବିରୋଧୀ ମେଣ୍ଟ ବିଜେପିକୁ ଏହି ଆସନରେ ମୁକାବିଲା କରୁଛି

ଆଜି ଯେଉଁ ପ୍ରମୁଖ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରିତ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ଏବଂ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ରାମେଶ୍ୱର ଓରାମ୍

ନୂଆଦିଲ୍ଲୀ ଗସ୍ତରେ ଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷଙ୍କ ସହ ରାଷ୍ଟ୍ରପତି ଭବନଠାରେ ଆଲୋଚନା କରିବା ଅବସରରେ ଶ୍ରୀ କୋବିନ୍ଦ କହିଛନ୍ତି ଯେ ଶ୍ରୀଲଙ୍କାର ଆର୍ଥିକ ବିକାଶ ଧାରାକୁ ସୁସଂଘତ କରିବା ପାଇଁ ଭାରତ ସର୍ବଦା ଆଗ୍ରହୀ ଏବଂ ଏଥିପାଇଁ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦେଇଆସୁଛି ବିକାଶମୂଳକ ସହଯୋଗ ଦ୍ୱିପାକ୍ଷିକ ସମ୍ପର୍କର ସ୍ତମ୍ଭ ବୋଲି ଉଲ୍ଲେଖ କରିବା ସହ ଶ୍ରୀ କୋବିନ୍ଦ କହିଛନ୍ତି ଯେ ଘନିଷ୍ଠ ପଡ଼ୋଶୀ ହୋଇଥିବାରୁ ଭାରତ ଶ୍ରୀଲଙ୍କାର ବିକାଶ କାହାଣୀରେ ସାମିଲ ହୋଇ ଆଗକୁ ବଢ଼ିବାକୁ ସର୍ବଦା ଆଗ୍ରହୀ ଦୁଇ ଦେଶ ଶାନ୍ତି ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସୀ ଏବଂ ଏହାକୁ ପୁଞ୍ଜି କରି ଆଗକୁ ବଢ଼ିବା ପାଇଁ ଚାହାନ୍ତି ନିରାପତ୍ତା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି ଏବଂ ଶ୍ରୀଲଙ୍କା ସହ ଏବେ ଯେଉଁ ସମ୍ପର୍କ ରହିଛି ତାହା ଉସାହଜନକ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି

ଶ୍ରୀଲଙ୍କାକୁ ବିକାଶ ପଥରେ ଆଗେଇ ନେବା ପାଇଁ ଭାରତ ସବୁମତେ ସହଯୋଗ କରିବାକୁ ସେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ରାଜପକ୍ଷେଙ୍କ ସହ ତାଙ୍କର ବୈଠକକୁ ଅତ୍ୟନ୍ତ ସଫଳ ବୋଲି ବର୍ଷନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଶକ୍ତିଶାଳୀ ଓ ସମୃଦ୍ଧ ଶ୍ରୀଲଙ୍କା କେବଳ ଭାରତ ପାଇଁ ନୁହେଁ ସମଗ୍ର ଭାରତୀୟ ମହାସାଗରୀୟ ଅଞ୍ଚଳ ପାଇଁ ହିତକାରୀ ହେବ ସେ କହିଛନ୍ତି ସନ୍ତାସବାଦର ମୁକାବିଲା ପାଇଁ ପାରସ୍କରିକ ସହଯୋଗକୁ ସୁଦୃଢ଼ କରିବା ଉପରେ ବିସ୍ତୂତ ଭାବେ ଆଲୋଚନା କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ଶ୍ରୀଲଙ୍କା ପୁଲିସ୍ ଅଫିସରମାନଙ୍କୁ ଭାରତର ବଡ଼ ବଡ଼ ଅନୁଷ୍ଠାନଗୁଡ଼ିକରେ ସନ୍ତାସବାଦର ମୁକାବିଲା ପାଇଁ ତାଲିମ୍ ଦିଆଯାଉଛି ସେ କହିଛନ୍ତି ଭାରତ ଏହାର 'ପଡ଼ୋଶୀ ଦେଶ ପ୍ରଥମେ' ନୀତି ଅନୁସାରେ ଶ୍ରୀଲଙ୍କା ସହ ଏହାର ସମ୍ପର୍କକୁ ଅଗ୍ରାଧିକାର ଦେଇଆସୁଛି

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେ ତାଙ୍କର ବିବୃତ୍ତିରେ କହିଛନ୍ତି ସେମାନଙ୍କ ମଧ୍ୟରେ ଆଲୋଚନା ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ଓ ନିରାପତ୍ତା କ୍ଷେତ୍ରରେ ସହଯୋଗ ପ୍ରସଙ୍ଗ ଆଲୋଚନାରେ ମୁଖ୍ୟ ବିଷୟ ଭାବେ ସ୍ଥାନ ପାଇଥିଲା ସେ କହିଛନ୍ତି ଉଭୟ ନେତା ମସ୍ୟଜୀବୀମାନଙ୍କ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ଓ ଭାରତୀୟ ମହ୍ୟଜୀବୀମାନଙ୍କର ଜବତ କରାଯାଇଥିବା ଡଙ୍ଗାଗୁଡ଼ିକୁ ଭାରତକୁ ଫେରାଇ ଦେବା ପାଇଁ ଶ୍ରୀଲଙ୍କା ସରକାର ପଦକ୍ଷେପ ନେବେ

ଏହି ଗସ୍ତ ଅବସରରେ ସେ ତିନୋଟି କାର୍ଯ୍ୟକ୍ରମରେ ଯୋଗଦେବେ ଏହିସବୁ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତୀ ଯୋଗୀ ଆଦିତ୍ୟନାଥ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ପ୍ରଥମେ କାନପୁରରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ଯୋଗାଯୋଗ ସୂଚନା ପ୍ରଯୁକ୍ତି ଓ କମ୍ପ୍ୟୁଟର ଜ୍ଞାନକୌଶଳ ସମ୍ମିଳନୀକୁ ରାଷ୍ଟ୍ରପତି ଉଦ୍ଘାଟନ କରିବେ ଏହାପରେ ସେ ଛତ୍ରପତି ସାହୁଜୀ ମହାରାଜ ବିଶ୍ୱବିଦ୍ୟାଳୟର ପ୍ରରାତନ ଛାତ୍ରଛାତ୍ରୀମାନଙ୍କର ପ୍ରଥମ ବୈଠକ ଉଦ୍ଘାଟନ କରିବେ ଏହାଛଡ଼ା ସେ କାନପ୍ରର ନଗର ନିଗମ ପକ୍ଷର୍ତ ଆୟୋଜିତ ଏକ ସମ୍ଭର୍ଦ୍ଧନା ସଭାରେ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ନାଇଡ୍ ସୋସିଆଲ୍ ମିଡିଆ ସାମାଜିକ ଗଣମାଧ୍ୟମ ବା ସୋସିଆଲ୍ ମିଡିଆ ଦ୍ୱାରା ବର୍ତ୍ତମାନ ଯେଉଁ ସମସ୍ୟା ସ୍କୃଷ୍ଟି ହୋଇଛି ସେହି ସମ୍ପର୍କରେ ଆଲୋଚନା କରିବାକ୍ ଏକ ଅଣଆନୁଷ୍ଠାନିକ ଗୋଷ୍ଠୀ ରାଜ୍ୟସଭା ପକ୍ଷରୁ ଗଠନ କରାଯିବ ବୋଲି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ଏଥିରେ ସାଂସଦମାନେ ସଦସ୍ୟ ରହିବେ ଗତକାଲି ନୁଆଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଦନ ଦେବା ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଯେ ଏବେ ସାମାଜିକ ଗଣମାଧ୍ୟମରେ ଯେଉଁ ଧାରା ଚାଲିଛି ତାହା ପିଲାମାନଙ୍କୁ ବିଭ୍ରାନ୍ତ କରିବା ସହ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରିଛି ଗଣମାଧ୍ୟମ ଚାଞ୍ଚଲ୍ୟକର ସମ୍ଭାଦ ପରିବେଷଣଠାରୁ ଦୂରରେ ରହି ଗଠନମୂଳକ ସାମ୍ଭାଦିକତା ଉପରେ କୋରଦେବାକୁ ସେ ପରାମର୍ଶ ଦେଇଛନ୍ତି ସୁବ୍ରମଣ୍ୟମ କିଡିପି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଅର୍ଥନୀତିର ମୌଳିକ ତତ୍ତ୍ୱ ମଜଭ୍ରତ ରହିଛି ଏବଂ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରେମାସିକରେ ଜିଡିପି ଅଭିବୃଦ୍ଧିହାର ବଢ଼ିବ

ଭାରତର ଅର୍ଥନୀତି ମୋଟାମୋଟି ଭଲ ଅଛି ବୋଲି ସେ କହିଛନ୍ତି ଜେକେ ସିଜ୍ ଫାୟାର୍ ଜାମ୍ମୁ କାଶ୍କୀର ପୁଞ୍ଚ ଜିଲ୍ଲା ସ୍ଥିତ ସୀମାନ୍ତର ଆଗୁଆ ଘାଟିଗୁଡ଼ିକ ନିକଟରେ ପାକିସ୍ତାନୀ ସୈନ୍ୟମାନେ ଅସ୍ତବିରତି ଉଲ୍ଲ୍ଘନ କରି ଭାରତୀୟ ଅଞ୍ଚଳ ଉପରକୁ ଆଖିବୁଜା ଗୁଳିଗୋଳା ମାଡ଼ କରିଥିବାର ଖବର ମିଳିଛି ଜଣେ ସାମରିକ ମୁଖପାତ୍ର କହିଛନ୍ତି ଯେ ଗତକାଲି ରାତି ପ୍ରାୟ ସାଢ଼େ ଆଠଟା ସମୟରେ ନିୟନ୍ତ୍ରଣ ରେଖାର ବାଲାକୋଟ୍ ସେକୁର ଅନ୍ତର୍ଗତ ମେନ୍ଧାମ୍ ସୀମାରେ ପାକିସ୍ତାନ ସୈନ୍ୟମାନେ ଗୁଳିଗୋଳା ମାଡ଼ କରିଥିଲେ ତେବେ ଭାରତୀୟ ଯବାନମାନେ ଏହାର ଉଚିତ୍ ପାଳଟା ଜବାବ ଦେଇଛନ୍ତି

ଭାରତ ପକ୍ଷରୁ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ

ସେହିଭଳି ଅନନ୍ତନାଗ କିଲ୍ଲାର ଜଣେ ସରପଞ୍ଚ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇବା ଘଟଣାରେ ସେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ଆବଶ୍ୟକ କ୍ଷତିପ୍ରରଣ ତୁରନ୍ତ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଫାଷ୍ଟଟାଗ୍ ବ୍ୟବସ୍ଥା ଡିସେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା ତେବେ ବିଭିନ୍ନ କାରଣରୁ ମୋଟର ଯାନ ମାଲିକମାନେ ଫାଷ୍ଟଟାଗ୍ ସଂଗ୍ରହ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ମିଆଦକୁ ବଢ଼ାଇ ଦିଆଯାଇଛି

ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାଶ ପାଶୱାନ କହିଛନ୍ତି ଆସନ୍ତା ବର୍ଷ ଜାନୁଆରୀରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନୂଆ ଆଇନ୍କୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପୁକ୍ତ ପକ୍ଷଙ୍କୁ ଏକ ବର୍ଷ ସମୟ ଦିଆଯିବ ଏହି ସମୟ ଭିତରେ ମହଜୁଦ ଥିବା ପୁରୁଣା ସାମଗ୍ରୀ ସବୁକୁ ବିକ୍ରି କରିବା ପାଇଁ ଗହଣା ବେପାରୀମାନଙ୍କୁ ସୁଯୋଗ ମିଳିବ

ବ୍ୟାଡ୍ମିଣ୍ଟନ ଲକ୍ଷ୍ରୌଠାରେ ଚାଲିଥିବା ସୟଦ ମୋଦୀ ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ ଟ୍ରର୍ଣ୍ଣାମେଣ୍ଟରେ ଆଜି ଭାରତୀୟ ବ୍ୟାଡମିଣ୍ଟନ ତାରକା ସୌରଭ ବର୍ମା ସେମିଫାଇନାଲ୍ରେ କୋରିଆର ହିଓ କ୍ୱାଙ୍ଗ୍ ହିଙ୍କୁ ଭେଟିବେ